ଏହି ସେବାକୁ ଲୋକଦେଖାଣିଆ ନ କରି ସର୍ବଦା ଉହର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବା ଆବଶ୍ୟକ ଷେସନକୁ ବିଭିନ୍ନ ଅଞଳରୁ ଆସୁଥିବା ଲୋକେ ଷେସନ୍ ପରିଷ୍କାର ପରିଚ୍ଚନ୍ନ ରହିଥିବା ଦେଖିଲେ ପ୍ରଭାବିତ ହୋଇପାରିବେ ବୋଲି କେନ୍ଦ୍ରମନ୍ତୀ ଶ୍ରୀ ଷଡ଼ଙଙୀ କହିଚ୍ଚନ୍ତି ଏହି କାର୍ଯ୍ୟକ୍ରମରେ ମନ୍ତୀଙ୍କ ସହ ଷେସନ୍ ମ୍ୟାନେଜର ବହୁ ଦଳୀୟ କର୍ମୀ ତଥା ଷେସନ କର୍ମଚାରୀମାନେ ଅଂଶ ଗ୍ରହଶ କରିଥିଲେ

ସେଠାରେ ସେମାନେ ପିଲାଙ୍କ ସ୍କୁଲ୍ ବ୍ୟାଗର ଓଜନ ପରଖୁଥିବା ସୂଚନା ମିଳିଛି

ବିଦ୍ୟାଳୟ ବସ୍ତାନି ଆଇନ ଅନୁସାରେ ସ୍କୁଲ୍ ବ୍ୟାଗ୍ ଓଜନ ନେଇ ଗାଇଡ୍ ଲାଇନ୍ ମଧ୍ୟ କାରି କରାଯାଇଥିଲା

ଏହି କାର୍ଯ୍ୟକ୍ରମରେ ବଜାର କମିଟି ସମ୍ମାଦକ ଡି ଗଣପତି ଭାରତ ସରକାରଙ୍କ ବିପଶନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ବିପଶନ ଅଧିକାରୀ ଆଲୋକ କୁମାର ଷଡ଼ଙଙୀ ପ୍ରମୁଖ ଯୋଗ ଦେଇଥିଲେ

ବର୍ଉମାନ ରାଜ୍ୟର କେତେକ ଅଞ୍ଞଳରେ ମଧ୍ଧ ବର୍ଷା ଜାରି ରହିଛି